ଆଜି ଗୁଣୁପୁର ଉପଜିଲ୍ଲାପାଳ ବିଏସ୍ ବଳିରାମଙ୍ଙ ନିକଟରେ ଦୁଇ ବିଜେଡ଼ି ପ୍ରାର୍ଥୀ ନିକର ନାମାଙ୍କନପତ୍ର ଦାଖଲ କରିଛନ୍ତି ଏମାନେ ନିଜ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଯାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟଠାରେ ନିଜର ନାମାଙ୍କନ ଦାଖଲ କରିଛନ୍ତି

ଏ ନେଇ ସେ ପିସିସି ସଭାପତିଙ୍କୁ ଜଶାଇ ଦେଇଛନ୍ତି

ଏବେ ଦଳ ତାଙ୍କୁ ଉପଯୁକ୍ତ ଗୁରୁଡ୍ ଦେଉନାହି

ଏହି ଅବସରରେ ମହାପ୍ରଭୁ ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଆଜିର ଦିନରେ ଶ୍ରୀ ଜଗନ୍ସାଥଙ୍କୁ ଦୋଳଗୋବିଦ ଭାବେ ପୂଜା କରାଯାଇଥାଏ ଏବଂ ଦୋଳବେଦୀରେ ଶ୍ରୀ ଜୀଉଙ୍କ ସାମୁ

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ ରାଜ୍ୟବାସୀଙ୍କୁ ଶୁଭେଛା ଜଶାଇବା ସହ ସମସ୍ତଙ୍କୁ ଶୁଭକାମନା କରିଛନ୍ତି ଆସନ୍ତାକାଲି ରାଜ୍ୟରେ ରଙ୍ଗର ପର୍ବ ହୋଲି ପାଳନ କରାଯିବ

ଆସନ୍ତାକାଲି ମଦ ଦୋକାନଗୁଡ଼ିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଚୋରା ମଦ କାରବାର ଉପରେ ମଧ୍ଧ ପ୍ରଶାସନ ତୀକ୍ଷ୍ଟ ନକର ରଖିଛି

ସୁବର୍ଣ୍ଣପୁର କିଲ୍ଲାରେ ଦୋଳ ଉହବ ପାଳିତ ହେଉଛି

ଲୌକିକ ପରମ୍ପରାରେ ସମଗ୍ର ଜିଲ୍ଲାରେ ଗୁଖିଖାଇ ପର୍ବ ଘରେଘରେ ଲୋକେ ପାଳନ କରୁଥିବା ବେଳେ ରଙ୍ଙ ଓ ଅବିରର ପର୍ବ ଦୋଳ ଓ ହୋଲି ମେଳଶ ପାଇଁ ସବୁଠି ଉସବମ୍ପଖର ହୋଇଉଠିଛି

ଏକ ଘରୋଇ ହସିଟାଲ୍ରେ ଚିକିହାଧୀନ ଅବସ୍ତାରେ ତାଙ୍କର ପରଲୋକ ଘଟିଛି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଣା ବରିଷ ନେତା କନକବର୍ର୍କନ ସିଂହଦେଓ ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଡାକ୍ତର ରାଉତଙ୍ଙ ବାସଭବନକୁ ଯାଇ ସ୍ୱେହଲତାଙ୍କ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକ୍ ସମବେଦନା ଜଣାଇଛନ୍ତି

ଆକ୍ରମଣକାରୀ ବଡ଼ଭାଇ ତା'ର ପତ୍ନୀ ଓ ବାପାଙ୍କୁ ଥାନାକୁ ନେଇ ପୁଲିସ୍ ପଚରାଉଚରା କରୁଛି